ସଂଶୋଧୂତ ମୋଟରଯାନ ଆଇନ ଅନ୍ତଯାୟୀ ଯାଞ୍ ପ୍ରକ୍ରିୟା ହେଲା କଡ଼ାକଡ଼ି

ସେ କହିଛନ୍ତି ଏହି ଅଭିଯାନ ବର୍ଷ ତମାମ ଜାରି ରହିବ ଏବେ ଦେଶରେ ଶିକ୍ଷାର ପ୍ରତିଟି ସ୍ତରରେ ବାଳକମାନଙ୍କ ତୁଳନାରେ ବାଳିକାମାନଙ୍କ ଉପସ୍ରାନ ଆଶାତୀତ ଭାବେ ବୃଦ୍ଧି ପାଇଛି

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର କେତେକ ଗୁରୁତ୍ୱପୂର୍ଷ ପ୍ରସ୍ତାବକୁ ଏହି ବୈଠକରେ ଅନୁମୋଦନ ମିଳିବାର ସ୍ତାବନା ରହିଛି

ସେ କହିଛନ୍ତି କେନ୍ଦ ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ ଏବଂ ରାଜ୍ୟସ୍ତରରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକ ସହଯୋଗରେ ଏହାର ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି

ଅନ୍ୟପକ୍ଷରେ ପୁରୀ କିଲ୍ଲା ପ୍ରଶାସନ ପକ୍ଷର୍ ଆଜିଠାର୍ ପ୍ରଥମଥର ପାଇଁ ନୋ ହେଲ୍ମେଟ୍ ନୋ ପେଟ୍ରୋଲ୍ ନିୟମ ଲାଗୁ କରାଯାଇଛି ଏ ନେଇ ଯୋଗାଣ ବିଭାଗ ପକ୍ଷର୍ ସମସ୍ତ ପେଟ୍ରୋଲ୍ ପମ୍ମ ମାଲିକଙ୍କ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି

ବ୍ୟବସାୟୀଙ୍କ ପାଇଁ ଏହି ଟ୍ରେନ୍ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି

କିଲ୍ଲା ଦୌରାକଜ୍ ଅରବିନ୍ଦ କୁମାର ଗୁରୁଙ ପୌରୋହିତ୍ୟରେ ଅନୁଷିତ ଏହି ଶିବିରରେ ଶିଶୁ ଅଧିକାର ମାଗଣା ଶିକ୍ଷା ଅଧିକାର ଆଇନ ଶିଶୁକନ୍ୟାର ମିଲ୍ୟବୋଧ ତଥା ଦୁର୍ଘଟଶାଜନିତ କ୍ଷତିପ୍ରରଣ ପ୍ରଦାନ ଉପରେ ସଚେତନତା ପ୍ରଦାନ କରାଯାଇଛି

ଟୋକନ୍ ନ ଥାଇ ମଖିରେ ଧାନ ଗଛିତ ଥିବା ଅଭିଯୋଗ ମିଳିବା ପରେ ଏହି ଚଡ଼ାଉ କରାଯାଇଛି

ଚଢ଼ାଉ ପ୍ରକ୍ରିୟା ଶେଷ ହେବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ସ୍ଚନା ଦେଇଛନ୍ତି